ଉତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଏକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀ କୋବିନ୍ଙ୍କୁ ବାରାଣାସୀ ବିମାନ ବନ୍ଦରରେ ସ୍ୱାଗତ ଜଣାଇବେ ବଡ଼ଲାଲପୁର ଗାଁ ସ୍ଥିତ ବୁଣାକାର ସୁବିଧା କେନ୍ଦ୍ରରେ ଦୀନ ଦୟାଲ୍ ସଙ୍କୁଳ ଉହବରେ ଶ୍ରୀ କୋବିନ୍ଦ୍ ଯୋଗଦେବା ସଙ୍ଗେ ସଙ୍ଗେ ରାଜ୍ୟ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଆୟୋଜିତ ନିଯୁକ୍ତି ମେଳାରେ ଦିଆଯାଇଥିବା ନିଯୁକ୍ତିପତ୍ରକୁ ମଧ୍ୟ ବଙ୍କନ କରିବେ

ୱାଜିରାବାଦ ଜଳଭଣ୍ଡାରକୁ ଯଥେଷ୍ଟ ପାଣି ଯୋଗାଇଦେବାପାଇଁ ହରିୟାଣାକୁ ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରାଯାଇଛି ପ୍ରଧାନ ବିଚାରପତି ଦୀପକ ମିଶ୍ର କଷ୍ଟିସ୍ ଏ ଏମ୍ ଖାନ୍ୱିଲ୍କର ଏବଂ ଡି ୱାଇ ଚନ୍ଦ୍ରଚଡ଼ଙ୍କ ଖଣ୍ଡପୀଠ ଦିଲ୍ଲୀ ଜଳ ବୋର୍ଡ଼ର ଆବେଦନ ଉପରେ ଶୁଣାଶି କରିବାକୁ ରାଜି ହୋଇଛନ୍ତି

ଫଳରେ ଦିଲ୍ଲୀରେ ଉତ୍କଟ ଜଳାଭାବ ଦେଖାଦେଇଛି ଏହି ଜଳ ଦିଲ୍ଲୀରେ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଥିବା କୋର୍ଟରେ ଦର୍ଶାଯାଇଛି ସାଇନ୍ସ୍ ବର୍ଦ୍ଧନ କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଭାରତର ପାରମ୍ପରିକ ଜ୍ଞାନ ଓ ଦେଶର ବୈଜ୍ଞାନିକମାନଙ୍କର ସମାଜପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି କିନ୍ତୁ ଲୋକମାନେ ପୁରାତନ ଜ୍ଞାନ ଓ ଦେଶର ମହାନତାକୁ ପରିପ୍ରକାଶ କରିବାରେ କୁର୍ଷା ପ୍ରକାଶ କରୁଛନ୍ତି ଭାରତର ମହାନତା ସଂକ୍ରାନ୍ତରେ ବହୁବର୍ଷ ପୂର୍ବେ ବିଦେଶୀମାନେ ରଚନା କରିଥିବା ଏକ ପୁସ୍ତକ ବିଷୟ ଉଲ୍ଲେଖ କରି ଶ୍ରୀ ବର୍ଦ୍ଧନ ଏହା କହିଛନ୍ତି ଗତକାଲି ହାଇଦ୍ରାବାଦରେ ଏକଲବ୍ୟ ପ୍ରତିଷ୍ଠାନ ଓ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଆୟୋକ୍ତି ନିରନ୍ତର କୃଷିପାଇଁ ମୃତ୍ତିକା ଉର୍ବରତା ପ୍ରକ୍ରିୟା ଅନୁସରଣ ଓ ଆଭିମୁଖ୍ୟ ସଂକ୍ରାନ୍ତୀୟ ଭୂମି ସୁପୋଷଣ ଶୀର୍ଷକ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ବର୍ଦ୍ଧନ ଏହା କହିଛନ୍ତି ଭାରତର ପାରମ୍ପରିକ ଔଷଧ ଓ ଆୟୁର୍ବେଦର ସାମର୍ଥ୍ୟକୁ ପ୍ରଶଂସା କରିଥିବା ଆଧୁନିକ ଔଷଧ ବ୍ୟବସ୍ଥାର ଅନ୍ୟତମ ପ୍ରଣେତା ତଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ବରିଷ ଅଧିକାରୀଙ୍କ ବିଷୟ ଶୀ ବର୍ଦ୍ଧନ ଉଲ୍ଲେଖ କରିଛନ୍ତି ଏହା କହିଚ୍ଛନ୍ତି

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଚୀନ୍ ପ୍ରତିପକ୍ଷ ଝୋଙ୍ଗ୍ ସାଁ ଏବଂ ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ବାଶିଜ୍ୟ ବୃଦ୍ଧି ଓ ବାଶିଜ୍ୟ ନିଅଣ୍ଟ ହାସ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଚୀନ୍ ସହ ମାତ୍ରାଧିକ ବାଶିଜ୍ୟ ଅସମତୁଲତା ଏବଂ ଫାର୍ମାସ୍ୟୁଟିକାଲ୍ସ ଓ କୃଷି ଉତ୍ପାଦ ସଚନା କାରିଗରୀ ବିଦ୍ୟା ସେବା ଓ ପୁଞ୍ଜି ନିବେଶ ଆଦି କ୍ଷେତ୍ରରେ ଭାରତୀୟ ରପ୍ତାନୀକୁ ସୁଗମ କରିବା ଲାଗି ପଦକ୍ଷେପ ନେବା ସକାଶେ ଭାରତ ବାରମ୍ଭାର ଅନୁରୋଧ ଦୃଷ୍ଟିରୁ ଏହିସବୁ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ

ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୌଣସି ପ୍ରକାରର ଆହ୍ୱାନକୁ ମୁକାବିଲା କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ଏବଂ ଦେଶର ଅଖଶ୍ଚତାକୁ ବଜାୟ ରଖିବା ଲାଗି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ଗତକାଲି ଡେରାଡୂନ୍ଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି ସେ କହିଛନ୍ତି ଡୋକ୍ଲାଗମ୍ ସମସ୍ୟା ପ୍ରତି ଭାରତ ସଦାସର୍ବଦା ସତର୍କ ରହିଛି ସେ ଏକଥା ମଧ୍ୟ କହିଛନ୍ତି ଯେ ତିନି ବାହିନୀର ଆଧୁନିକୀକରଣପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି

ସେ କହିଛନ୍ତି ସୈନିକ ଓ ସେମାନଙ୍କ ପରିବାରଗୁଡ଼ିକୁ ସବୁପ୍ରକାରର ସହାୟତା ଯୋଗାଇ ଦେବାଲାଗି ସରକାର ସଦା ପ୍ରସ୍ତୁତ ଅଛନ୍ତି ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଅତ୍ୟାଧୁନିକ ସୁବିଧା ସହ କମାଣ୍ଡ ହସ୍ପିଟାଲ୍ ଖୋଲିବାପାଇଁ ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି

ଆମେରିକା ଶିଳ୍ପ ଓ ନିରାପତ୍ତା ବ୍ୟରୋ ଏହି ତାଲିକା ପ୍ରକାଶ କରିଛି

ସେହି କମ୍ପାନୀଗ୍ରଡ଼ିକ ଉପରେ କଠୋର ରପ୍ତାନୀ କଟକଣା ଲାଗୁ ହେବ ଓ ସେଗୁଡ଼ିକ ଆନ୍ତର୍ଜାତିକ ବାଣିଜ୍ୟ କାରବାର କରିବାରେ ଅସୁବିଧା ଭୋଗ କରିବେ

ରୁଷ ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ବ୍ଲାଦିମିର୍ ପୁଚକୋବ୍ କେମେରୋବ୍ରେ କହିଛନ୍ତି

ଅଗ୍ନିକାଶ୍ଡର କାରଣ ବିଷୟରେ କିଛି ଜଣାପଡ଼ି ନାହିଁ ଓ ତଦନ୍ତ ଆରମ୍ଭ ହୋଇଛି ଦିଲ୍ଲୀ ପୁଲିସ୍ ସସ୍ପେଣ୍ଡେଡ୍ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରାବେଳେ ଜଣେ ଫଟୋ ସାମ୍ବାଦିକଙ୍କ କ୍ୟାମେରା ଛଡ଼େଇ ନେଇଥିବା ଅଭିଯୋଗରେ ଜଣେ ମହିଳା କନେଷ୍ଟବଳ ଓ ହେଡ୍ କନେଷ୍ଟବଳ୍ଙ୍କୁ ଦିଲ୍ଲୀ ପୁଲିସ୍ ନିଲମ୍ବନ କରିଛନ୍ତି ଶୈକ୍ଷିକ ସ୍ୱାଧୀନତା ସମେତ ବିଭିନ୍ନ ଦାବିକୁ ନେଇ ଗତ ଶୁକ୍ରବାର ଦିନ ଜେଏନ୍ୟୁର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରୁ ପାର୍ଲାମେଣ୍ଟ ଆଡ଼କୁ ଶୋଭାଯାତ୍ୱାରେ ଯାଉଥିବାବେଳେ ସେହି ଘଟଣା ଘଟିଥିଲା ଦୂଇଜଣ ସାମ୍ବାଦିକ ପୁଲିସ୍ କର୍ମଚାରୀମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ଆସାମ ରାଇନୋ ସେନ୍ସସ୍ ଆସାମର କାଜିରଙ୍ଗା ଜାତୀୟ ଅଭୟାରଣ୍ୟରେ ଆଜି ସକାଳ ଗଣ୍ଡାମାନଙ୍କର ଗଣତି ଆରମ୍ଭ ହୋଇଛି ଆସନ୍ତାକାଲି ପର୍ଯ୍ୟନ୍ତ ଗଣତି ଚାଲିବା କଥା ସରକାରୀ ସୃତ୍ରରେ କୁହାଯାଇଛି

ବୋକୋ ହାରମ୍ ସନ୍ତାସବାଦୀମାନେ ଗତ ଫେବୃୟାରୀ ମାସରେ ଦାପ୍ଚୀ ସହରରୁ ବିଦ୍ୟାଳୟରେ ପଢ଼ୁଥିବା ସେହି ଛାତ୍ରୀମାନଙ୍କୁ ଅପହରଣ କରିନେଇଥିଲେ ଛାତ୍ରୀମାନେ ମୁକ୍ତ ହେବା ପରେ ନିଜ ନିଜର ପିତାମାତାଙ୍କ ଭାବାବେଗ ପରିବେଶ ମଧ୍ୟରେ ସାକ୍ଷାତ୍ କରିବା ପରେ ସେମାନେ ରାଷ୍ଟ୍ରପତିଙ୍କ ଭେଟିବାପାଇଁ ବିମାନରେ ଯାତା କରିଛନ୍ତି